କୃଷି କ୍ଷେତ୍ରରେ 'ନିରନ୍ତର' ଓ 'ନିରପେକ୍ଷ' ବିକାଶ ଉପରେ ସହମତି ହାସଲ ପାଇଁ ବୈଠକରେ ଗୁରୁତ୍ୱ ଦିଆଯିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଥମ ଅଧିବେଶନରେ ଉଦ୍ବୋଧନ ଦେବେ ସମ୍ମିଳନୀର ଶୀର୍ଷକ ହେଉଛି 'ନିରନ୍ତର' ଓ 'ନିରପେକ୍ଷ' ବିକାଶ ପାଇଁ ସହମତି ହାସଲ ବୈଦେଶିକ ସଚିବ ବିଜୟ ଗୋଖଲେ କହିଛନ୍ତି ଶୀର୍ଷକ ଉପରେ ଆଧାରିତ ସର୍ବାଗ୍ରେ ଜନସାଧାରଣ ବିଷୟରେ ବର୍ଷନା କରିବେ ତୈଳ ମୂଲ୍ୟରେ ଅସ୍ଥିରତା ଯୋଗୁ ସ୍ଚଷ୍ଟି ହୋଇଥିବା ଉଦ୍ବେଗ ସ୍କିଲ୍ ଇଣ୍ଡିଆ ମୁଦ୍ରା ଯୋଜନା ଡିଜିଟାଲ୍ ଇଣ୍ଡିଆ ଏବଂ ଜିଏସ୍ଟି ଆଦି ପ୍ରସଙ୍ଗଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ଅବଗତ କରାଇବେ

ଏହାଦ୍ୱାରା ବିଶ୍ୱ କଲ୍ୟାଣ ପାଇଁ ସାମୁହିକ ଉଦ୍ୟମକୁ ଫଳପ୍ରଦ ଭାବେ ମଜଭୁତ କରାଯାଇ ପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ପଳାତକ ଅର୍ଥନୈତିକ ଅପରାଧୀ ଓ ଆର୍ଥିକ ସନ୍ତାସବାଦ ବିର୍ଦ୍ଧରେ ସମ୍ମିଳିତ କାର୍ଯ୍ୟାନୃଷ୍ଣାନ ବୃଦ୍ଧି ଓ ଅନ୍ତର୍ଜାତୀୟ ସହଯୋଗକ୍ ଆଗେଇ ନେବା ଲାଗି ଅତ୍ୟନ୍ତ ଆବଶ୍ୟକତା ରହିଛି ଶୀର୍ଷ ସମ୍ମିଳନୀ ଅବସରରେ ଶ୍ରୀ ମୋଦି ଆସନ୍ତାକାଲି ବ୍ରିକ୍ସ ନେତାମାନଙ୍କୁ ସାକ୍ଷାତ କରିବେ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ କର୍ମାନ୍ ଚାନ୍ସେଲର ଅଞ୍ଜେଲା ମର୍କେଲ୍ ଓ ନେଦରଲାଣ୍ଡର ପ୍ରଧାନମନ୍ତ୍ରୀଙ୍କୁ ସେ ସାକ୍ଷାତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ପିଏମ୍ ଯୋଗ ଉତ୍ତରପ୍ରଦେଶର ବାରାଣାସୀରେ ଆସନ୍ତାବର୍ଷ ଅନୃଷ୍ଠିତ ହେବାକ୍ ଯାଉଥିବା ପ୍ରବାସୀ ଭାରତୀୟ ଦିବସରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରବାସୀ ଭାରତୀୟମାନଙ୍କ ନିମନ୍ତ୍ରଣ ଜଣାଇଛନ୍ତି ବୁଏନସ୍ ଆଇରିସ୍ର ଲା ରୁରାଲ୍ ଫେୟାର୍ ପଡ଼ିଆରେ ଶାନ୍ତି ପାଇଁ ଯୋଗ ଅଧିବେଶନରେ ଉଦ୍ବୋଧନ ଦେଲାବେଳେ ଆର୍ଜେଣ୍ଟିନାର ବନ୍ଧ୍ରମାନଙ୍କ ସହ ବାରାଣାସୀ ଆସି ନବଭାରତ ବିଷୟରେ ଅବଗତ ହେବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସୁସ୍ଥ ମନ ଓ ସୁସ୍ଥ ଶରୀର ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ଦର୍ଶାଇ ଶ୍ରୀ ମୋଦି କହିଛନ୍ତି ନିଜ ପାଇଁ ତଥା ପରିବାର ଓ ସମାଜ ପାଇଁ ସୁସ୍ଥ ମନ ଓ ଶରୀର ସକାଶେ ଯୋଗ ଏକ ଉପହାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଭାରତର ଦର୍ଶନ କଳା ସଂସ୍କୃତି ଓ ନୂତ୍ୟ ପ୍ରତି ଆର୍ଜେଷ୍ଟିନାର ଆଗ୍ରହ ରହିଛି ଏବଂ ଭାରତରେ ଆର୍ଜେଣ୍ଟିନାର ଫୁଟବଲ୍ ଦଳ ପାଇଁ ଯଥେଷ୍ଟ ପ୍ରଶଂସକ ରହିଛନ୍ତି ସେ କହିଛନ୍ତି ପ୍ରସିଦ୍ଧ ଫୁଟବଲ ଖେଳାଳି ମାରାଡୋନାଙ୍କୁ ଭାରତରେ ସମସ୍ତେ ଜାଣନ୍ତି ଯୋଗ ଅଧିବେଶନର ଆୟୋଜନ କରିଥିବା ଆର୍ଟ୍ ଅଫ୍ ଲିଭିଂ ଫାଉଶ୍ଡେସନ୍କୁ ସେ ପ୍ରଶଂସା କରିଛନ୍ତି ଆର୍ଜେଣ୍ଟିନାର ଶହଶହ ସଂଖ୍ୟକ ଯୁବକ ଯୋଗକ୍ରିୟା ପ୍ରଦଶର୍ନ କରିଥିଲେ ପିଏମ୍ ଆର୍ଜେଣ୍ଟିନାକୁ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଶାସକ ମହଞ୍ଜଦ ବିନ୍ ସଲମ୍ଙ୍କ ସାକ୍ଷାତ କଲାବେଳେ ଦୂଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କକ୍ ଘନିଷ୍ଠ କରିବା ଉପରେ ଆଲୋଚନା ହୋଇଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷର୍ତ ପ୍ରକାଶିତ ଏକ ବିବୃତ୍ତିରେ କ୍ରହାଯାଇଛି ଭାରତରେ କାରିଗରି ବିଦ୍ୟା ମୌଳିକ ଡାଞ୍ଚା ପେଟ୍ରୋଲିୟମ୍ ପ୍ରନଃ ନବିକରଣ ଶକ୍ତି ଖାଦ୍ୟ ନିରାପତ୍ତା ଫିନ୍ଟେକ୍ ଓ ପ୍ରତିରକ୍ଷା କ୍ଷେତ୍ରରେ ସାଉଦି ଆରବର ପୁଞ୍ଜିନିବେଶ ପାଇଁ ଗୁରୁତ୍ୱ ଦିଆଯାଇଛି ଶ୍ରୀ ମୋଦି ଜାତିସଂଘ ମହାସଚିବ ଆଙ୍କୋନିଓ ଗ୍ରଟରେସ୍ଙ୍କ ସାକ୍ଷାତ କଲାବେଳେ ବିଶ୍ୱ ସମ୍ମଖୀନ ହୋଇଥିବା କଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ଆଗାମୀ ବୈଠକରେ ପଦକ୍ଷେପଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ନୀତି ଦୀର୍ଘ ମିଆଦି ସାମାଜିକ ଓ ଅର୍ଥନୈତିକ ବିକାଶରେ ମ୍ରଖ୍ୟ ସ୍ରଯୋଗଗ୍ରଡ଼ିକ ସଂକ୍ରାନ୍ତରେ ଆଲୋଚନା ପାଇଁ ନିତିଆୟୋଗ ବିଶେଷଜ୍ଞ ବିଚାରକ ମଣ୍ଡଳୀ ଓ ସରକାରୀ ଭାଗିଦାରୀମାନଙ୍କ ଅଂଶଗ୍ରହଣରେ ଆଲୋଚନାମାଳା ଆରମ୍ଭ କରିବ

ଏହି ସମ୍ମିଳନୀରେ ବରିଷ୍ଣ ସରକାରୀ କର୍ମକର୍ତ୍ତା ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିବେ ଉପସ୍ଥିତ ଓ ଭବିଷ୍ୟତ ସ୍ୱାସ୍ଥ୍ୟ ସମ୍ପର୍କୀତ କାର୍ଯ୍ୟକ୍ରମ ଆର୍ଥିକ ସହାୟତା ମାନବ ସମ୍ଘଳ ଓ ନୀତି ସଂକ୍ରାନ୍ତରେ ବିଶେଷଜ୍ଞମାନେ ନିଜ ନିଜର ଅବଧାରଣା ପ୍ରକାଶ କରିବେ ପ୍ରଭୁ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଦେଶରେ ଷ୍ଟାର୍ଟ୍ ଅଫ୍ ପରିବେଶର ବିକାଶ କରିବା ପାଇଁ ଉଦ୍ୟୋଗୀମାନଙ୍କୁ ପ୍ରୋହାହିତ କରିବା ସକାଶେ ଯଥେଷ୍ଟ ପାର୍ଷି ଉପଲବ୍ଧତା ଏବଂ ନିୟନ୍ତ୍ରକ ବ୍ୟବସ୍ଥା ହ୍ରାସ ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି ନୂଆଦିଲ୍ଲୀରେ ଏକ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ପ୍ରଭୁ କହିଛନ୍ତି ନିଯୁକ୍ତି ସୃଷ୍ଟି ଓ ଆର୍ଥିକ ଅଭିବୃଦ୍ଧି ହାସଲ ଲାଗି ଷ୍ଟାର୍ଟ୍ ଅଫ୍ ଅଧିକ ମାତ୍ରାରେ ସହାୟତା କରୁଥିବାରୁ କୃଷି ଓ ସେବା କ୍ଷେତ୍ର ସମେତ ପ୍ରତ୍ୟେକ କ୍ଷେତ୍ରରେ ଷ୍ଟାର୍ଟ୍ ଅଫ୍ ଉଦ୍ୟୋଗୀମାନଙ୍କ ପାଇଁ ଉତ୍ତମ ପରିବେଶ ସୃଷ୍ଟି ଲାଗି ତାଙ୍କ ମନ୍ତ୍ରଣାଳୟ ବିଶେଷ ଧ୍ୟାନ ଦେଉଛି

ଏନ୍ଡି ୟୁପିଏସ୍ସି ଅରବିନ୍ଦ ସାକ୍ସେନା କେନ୍ଦ୍ରୀୟ ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ ଶପଥ ନେଇଛନ୍ତି ଲୋକସେବା ଆୟୋଗର ବରିଷ୍ଣ ସଦସ୍ୟ ପ୍ରଫେସର ପ୍ରଦୀପ କୁମାର ଜୋଷି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି

ଏସ୍ସି ସିବିଆଇ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୁଦ୍ଧରେ ଲାଞ୍ଚ ଅଭିଯୋଗକୁ ନେଇ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇ ଛୁଟିରେ ପଠାଇବା ସକାଶେ ସରକାରଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ଚାଲେଞ୍ଜ କରି ଶ୍ରୀ ବର୍ମା ଆଗତ କରିଥିବା ଆବେଦନ ଉପରେ ଶୁଣାଣିକୁ ସୁପ୍ରିମ୍କୋର୍ଟ ଆସନ୍ତା ବୁଧବାର ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ସୁପ୍ରିମ୍କୋର୍ଟ କହିଛନ୍ତି ସିବିଆଇ ନିର୍ଦ୍ଦେଶକଙ୍କୁ କେଉଁ ପରିସ୍ଥିତିରେ କାର୍ଯ୍ୟରୁ ଅନ୍ତର କରାଯିବ ସେଥିଲାଗି ସରକାରଙ୍କ କ୍ଷମତା ରହିଛି କି ନାହିଁ ଏବଂ ଶ୍ରୀ ବର୍ମାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚୟନ କମିଟିକୁ ଅବଗତ କରାଯାଇଛି କି ନାହିଁ ସେ ସଂକ୍ରାନ୍ତରେ ପ୍ରଥମେ ତର୍କମା କରାଯିବ ଆଲୋକବର୍ମା ଓ ସିବିଆଇ ର ଦୁଇ ନମ୍ଭର ଅଧିକାରୀ ତଥା ସ୍ୱତନ୍ତ ନିର୍ଦ୍ଦେଶକ ଆର୍କେ ଆସ୍ଥାନାଙ୍କ ବିରୁଦ୍ଧରେ ଲାଞ୍ଚ ଅଭିଯୋଗ ଓ ପ୍ରତି ଅଭିଯୋଗ ସଂକ୍ରାନ୍ତରେ ଏବେ କୌଣସି ଶୁଣାଣି ହେବ ନାହିଁ ବୋଲି କୋର୍ଟ କହିଛନ୍ତି ଉଭୟ ଅଧିକାରୀଙ୍କୁ ଦାୟିତ୍ୱରୁ ଅନ୍ତର କରାଯାଇ ଛୁଟିରେ ପଠାଯାଇଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ବିଚାରପତି ସଂଜୟ କିଶନ୍ କୌଲ ଓ କେଏମ୍ ଜୋସେଫ୍ଙ୍କ ଖଣ୍ଡପୀଠ ସିଭିସି ଙ୍କ ତଦନ୍ତ ରିପୋର୍ଟ ଉପରେ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି ରିପୋର୍ଟରେ କୁହାଯାଇଛି ଶ୍ରୀ ବର୍ମାଙ୍କ ବିରୁଦ୍ଧରେ ଅଭିଯୋଗଗୁଡ଼ିକ ସଂକ୍ରାନ୍ତରେ ଆହୁରି ତଦନ୍ତ କରାଯିବାର ଆବଶ୍ୟକତା ରହିଛି ଡବ୍ଲୁସିଡି ଶିଶୁ ଯୌନ ନିର୍ଯାତନା ଘଟଣାର ସାତ ବର୍ଷ ମଧ୍ୟରେ ରିପୋର୍ଟ କରିବା ପାଇଁ ସଂଶୋଧନ କରାଯାଇଛି ଆଇନ୍ ମନ୍ତ୍ରଣାଳୟ ସହ ପରାମର୍ଶ ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପୋସ୍କୋ ଆଇନ୍ରେ ସଂଶୋଧନ କରିବା ପରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି ଆକାଶବାଣୀ ସମ୍ଭାଦ ବିଭାଗ ସହ ଏକ ବିଶେଷ ସାକ୍ଷାତକାର ବେଳେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ରାକେଶ ଶ୍ରୀବାସ୍ତବ କହିଛନ୍ତି ଶିଶୁମାନଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ଏଣୁ ବର୍ତ୍ତମାନ ଯେକୌଣସି ବୟସରେ ଶିଶୁ ଯୌନ ନିର୍ଯାତନା ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇ ପାରିବ

ଶ୍ରୀ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ୟୁକ୍ରେନ୍ର ନାବିକମାନେ ରୁଷରୁ ଫେରିନଥିବାରୁ ଶ୍ରୀ ପ୍ରତିନ୍ଙ୍କ ସହ ବୈଠକ ବାତିଲ କରିବାକୁ ସେ ନିଷ୍ପଭି ନେଇଛନ୍ତି

ପ୍ରବଳ ବର୍ଷା ସମୟରେ ସେହି କଏଦୀମାନେ କେଲର ଝରକା ଭାଙ୍ଗି ପଳାଇ ଯାଇଥିବା ସେଠାକାର ମାନବାଧିକାର ଓ ଆଇନ୍ ମନ୍ତ୍ରଶାଳୟର ଜଣେ ମ୍ରଖପାତ୍ର କହିଛନ୍ତି ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଗିରଫ୍ କରାଯାଇଥିବା ପୁଲିସ୍ ଜଣାଇଛି

ହକି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ପୁରୁଷ ହକି ବିଶ୍ୱକପ୍ର ପୁଲ୍ ବି ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ

ଅଷ୍ଟ୍ରେଲିଆ ଓ ଆୟରଲାଣ୍ଡ ମଧ୍ୟରେ କେବେହେଲେ ବିଶ୍ୱକପ୍ ମୁକାବିଲା ହୋଇନାହିଁ

ଇଂଲଶ୍ଡ ଓ ଚୀନ୍ ମଧ୍ୟରେ ଥରେ ମୁକାବିଲା ହୋଇଛି ଏବଂ ସେହି ମ୍ୟାଚ୍ରେ ଇଂଲଣ୍ଡ କିତିଥିଲା ଏହି ଦୁଇଟି ଯାକ ଟିମ୍ ମଧ୍ୟରେ ବିଶ୍ୱକପ୍ ମୁକାବିଲା ହୋଇନାହିଁ

ଭାରତ ଆସନ୍ତା ରବିବାର ଦିନ ବେଲ୍ଜିୟମକୁ ଭେଟିବ